କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର୍ ଏହି ସୂଚନା ଦେଇଛନ୍ତି

କର୍ମଚାରୀ ଭବିଷ୍ୟନିଧି ପାର୍ଷି ପକ୍ଷରୁ ସମ୍ପୃକ୍ତ ହିତାଧିକାରୀଙ୍କ ଆଧାର ସଂଲଗ୍ନ ଆକାଉଣ୍ଟକୁ ଏହି ଅର୍ଥ ଇଲେକ୍ଟ୍ରୋନିକ ପ୍ରକ୍ରିୟାରେ ପୈଠ କରାଯିବ ସେହିଭଳି ସର୍ବସାଧାରଣ ୱାଇଫାଇ ନେଟ୍ୱର୍କ ବ୍ୟବସ୍ଥା ସ୍ଥାପନ କରିବା ସମ୍ପର୍କୀତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ଏହାଦ୍ୱାରା କୌଣସି ଲାଇସେନ୍ସ ଫି' ବିନା ସାଧାରଣ ଡାଟା କାର୍ଯ୍ୟାଳୟ ଦ୍ୱାରା ସମସ୍ତଙ୍କୁ ଓ୍ବାଇଫାଇ ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଯୋଗାଯୋଗ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସେ କହିଛନ୍ତି ସର୍ବସାଧାରଣଙ୍କୁ ୱାଇଫାଇ ସେବା ଉପଲବ୍ଧ କରାଇବା ବ୍ୟବସ୍ଥାକୁ ପିଏମ୍ ବାଣୀ ଭାବେ ନାମିତ କରାଯାଇଛି ଏହାଦ୍ୱାରା ଦେଶରେ ସାଧାରଣ ୱାଇଫାଇ ନେଟ୍ୱର୍କ ବ୍ୟବସ୍ଥାକୁ ଅଧିକ ବିକଶିତ କରାଯାଇ ପାରିବ ଏବଂ ଏହି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ଶ୍ରୀ ପ୍ରସାଦ କହିଛନ୍ତି କୋଚିରୁ ଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ର ତଳେ ଅପ୍ରିକାଲ୍ ଫାଇଭର କେବୁଲ୍ ସଂଯୋଗୀକରଣ ବ୍ୟବସ୍ଥାକୁ ମଧ୍ୟ ଆକ୍ଟିକାର କ୍ୟାବିନେଟ୍ ବୈଠକରେ ଅନୁମୋଦିତ କରାଯାଇଛି

ଏହି ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତ ଯୋଜନାର ଅଂଶବିଶେଷ ସ୍ୱାଧୀନତା ପରେ ଏହା ଭାରତୀୟମାନଙ୍କ ନୂତନ ସଂସଦ ଭବନ ଭାବେ ପରିଗଣିତ ହେବ

ନୂଆ ସଂସଦ ଭବନ ନିର୍ମାଣ କ୍ଷେତ୍ରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ଶକ୍ତି ସଞ୍ଚୟ ବ୍ୟବସ୍ଥା ଆପଶେଇବ ବୋଲି ସୂଚନା ଦିଆଯାଇଛି ତ୍ରିଭୁଜାକାରରେ ନିର୍ମାଶ ହେବାକୁ ଥିବା ଏହି ଭବନ ପୁରୁଣା ସଂସଦ ଭବନ ନିକଟରେ ରହିବ ଏବଂ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ

ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ନୂଆ ସଂସଦ ଭବନରେ ଅତ୍ୟନ୍ତ ନିଖୁଣ ଭାବରେ ସ୍ଥାନିତ କରାଯିବ ଏହାଛଡ଼ା କେନ୍ଦ୍ରୀୟ ସାୟିଧାନିକ କକ୍ଷପାଇଁ ଅଧିକ ସ୍ଥାନ ଦିଆଯିବ ଯାହାଫଳରେ ସାଧାରଣ ଜନତା ସେଠାକୁ ଯାଇପାରିବେ ନୂତନ ସଂସଦ ଭବନରେ ଉଚ୍ଚମାନର ଅଡ଼ିଓ ଭିକୁଆଲ୍ ବ୍ୟବସ୍ଥା ସହ ଆରାମଦାୟକ ଆସନ ବ୍ୟବସ୍ଥା ସହ ଜରୁରୀକାଳୀନ ନିର୍ଗମନ ପାଇଁ ଆଧୁନିକ ଉପାୟ ଆପଣାଯିବ ବୋଲି ଜଣାପଡ଼ିଛି ଟେରୋରିଷ୍ଟ କିଲ୍ କାଶ୍ମୀର ଉପତ୍ୟକାର ପୁଲୁୱାମା ଜିଲ୍ଲା ଅନ୍ତର୍ଗତ ତିକେନ ଗ୍ରାମରେ ଆଜି ସୁରକ୍ଷାବଳ ସହିତ ଏନ୍କାଉଷ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ପୁଲିସ୍ ପକ୍ଷରୁ ଆକାଶବାଣୀକୁ ଦିଆଯାଇଥିବା ସୂଚନା ଅନୁଯାୟୀ ସମ୍ପୂକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବରକୁ ଭିଭି କରି ପୁଲିସ୍ ପକ୍ଷରୁ ଆଜି ସେଠାରେ ଖାନତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା ଖାନତଲାସୀ ସମୟରେ ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ତେବେ ସୁରକ୍ଷା କର୍ମୀମାନେ ମଧ୍ୟ ଏହାର ପାଲଟା ଜବାବ ଦେବାରୁ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏହାଛଡ଼ା ଏହି ଗୁଳିବିନିମୟ ଘଟଣାରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଚ୍ଚି ଜେପି ନଡ୍ଗା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ରା ରାଜସ୍ଥାନରେ ଅନୁଷ୍ଠିତ ପଞ୍ଚାୟତ ତଥା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ମିଳିଥିବାରୁ ସ୍ଥାନୀୟ କୃଷକ ମହିଳା ଓ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଏହି ବିଜୟ ରାଜସ୍ଥାନର ଗରିବ ଚାଷୀ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଥିବା ବିଶ୍ୱାସର ପ୍ରତୀକ ବୋଲି ଟ୍ୱିଟ୍ କରି ଶ୍ରୀ ନଡ୍ରା କହିଛନ୍ତି

କୋଭିଡ୍ ଭାକ୍ସିନ୍ ବୈଜ୍ଞାନିକମାନଙ୍କଠାରୁ କୋଭିଡ୍ ଟୀକା ପ୍ରସ୍ତୁତି ସମ୍ପର୍କିତ ଅନୁମତି ମିଳିବା ପରେ କୋଭିଡ୍ ନାଇଷ୍ଟିନ୍ ଟିକାର ବ୍ୟାପକ ଉତ୍ପାଦନ କରାଯିବ ବୋଲି ସରକାର କହିଛନ୍ତି ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଖୁବ୍ କମ୍ ସମୟରେ ସମସ୍ତଙ୍କୁ ଟିକା ଉପଲହ୍ଧ କରାଇବା ଲକ୍ଷ୍ୟରେ ଏହାର ତ୍ୱରିତ ଉତ୍ପାଦନ ପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍ କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି ସବୁ ଟିକା ଉତ୍ପାଦନକାରୀ ଏବଂ ବୈଜ୍ଞାନିକମାନଙ୍କ ସହ ପ୍ରଧାନମନ୍ତ୍ରୀ ପରାମର୍ଶ କରିଛନ୍ତି ଭାରତରେ ଛଅଟି ସଂସ୍ଥା ଏବେ ଟିକା ଉତ୍ପାଦନ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ଆସନ୍ତା କିଛି ସପ୍ତାହ ମଧ୍ୟରେ କେତେକ ଟିକା ଉତ୍ପାଦନକାରୀଙ୍କ ଅନୁମତିପତ୍ର ପ୍ରଦାନ କରାଯିବ ଟିକାକରଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ସହ ପରାମର୍ଶ କରି ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ବୋଲି ସେ କହିଚ୍ଚନ୍ତି

ଏହି ପ୍ରତିନିଧି ଦଳ ଦୁଇ ଭାଗରେ ବିଭକ୍ତ ହୋଇ ଏହି ଦୁଇଟି କମ୍ପାନୀରେ କୋଭିଡ୍ ନାଇଷ୍ଟିନ୍ ଟିକା ଉତ୍ପାଦନ ପ୍ରକ୍ରିୟା ଏବଂ ଏହାର ବିକାଶ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ଭାରତ ବାୟୋଟେକ୍ର ଅଧ୍ୟକ୍ଷ କ୍ରିଷ୍ଣା ଏଲ୍ଲା ସେଠାରେ ଟିକା ପ୍ରସ୍ତୁତ ସମ୍ପର୍କରେ ସମ୍ପୃକ୍ତ ପ୍ରତିନିଧି ଦଳଙ୍କୁ ଅବଗତ କରାଇଛନ୍ତି

ସେହି ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ ଗୋଆ ଗୁଜୁରାଟ୍ ହରିୟାଣା କର୍ଣ୍ଣାଟକ କେରଳ ତେଲଙ୍ଗାନା ତ୍ରିପୁରା ଏବଂ ଉତ୍ତର ପ୍ରଦେଶ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ୍କାର୍ଡ ବ୍ୟବସ୍ଥା ଦ୍ୱାରା ପ୍ରବାସୀ ଶ୍ରମିକମାନେ ବିଶେଷ ଉପକୃତ ହୋଇପାରିବେ ସେମାନଙ୍କର ସୁବିଧା ଲାଗି ଏହି ସଂସ୍କାର ଅଣାଯାଇଛି ରାଜ୍ୟଗୁଡ଼ିକ ମଧ୍ୟ ଏହି ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଦିଗରେ ପ୍ରଚେଷ୍ଟା କରୁଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି

ଖେଲୋ ଇଣ୍ଡିଆ କେନ୍ଦ୍ର ସରକାର ଦେଶରେ ଖେଳର ବିକାଶ ପାଇଁ ଅନେକ ନୀତିଗତ ପରିବର୍ତ୍ତନ କରିଥିବାବେଳେ ଖେଳାଳିମାନଙ୍କ ଅବସର ପରେ ମଧ୍ୟ ସେମାନଙ୍କୁ ସହାୟତା କରିବାଲାଗି ଯୋଜନା କରିଛନ୍ତି

ଅନ୍ୟପକ୍ଷରେ ଖେଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ ମୁଭ୍ମେଷ୍ଟ୍ର ଦୂଢ଼ ପରିଚାଳନା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା କିଡ଼ାମନ୍ତ୍ରୀ କହିଚ୍ଛନ୍ତି ଆଣ୍ଟି କରପସନ୍ ଡେ' ଆନ୍ତର୍ଜାତିକ ଦୁର୍ନୀତି ବିରୋଧୀ ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସିବିଆଇ ପକ୍ଷରୁ ଏକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ୍ ଏଥିରେ ଯୋଗ ଦେଇ ଦୁର୍ନୀତିର ମୂଳୋତ୍ପାଟନ କରିବା ଉପରେ ପ୍ରାଧାନ୍ୟ ଦେଇ ରଣକୌଶଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ନାନ ଦେଇଛନ୍ତି ଦୁର୍ନୀତି ବିରୋଧୀ ଲଢ଼େଇରେ ଦୁର୍ନୀତି ବିରୋଧୀ ସଂସ୍ଥାଗୁଡ଼ିକ ପକ୍ଷରୁ ଯୋଗାଇ ଦିଆଯାଉଥିବା ସେବା ଉପରେ ଶ୍ରୀ ଡୋଭାଲ୍ ଗୁରୁତ୍ୱାରୋପ କରିଛନ୍ତି ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱବ୍ୟାପି ବୃଦ୍ଧି ପାଉଥିବା ଅର୍ଥନୈତିକ ଅପରାଧ ଲାଗି ସେ ଉଦ୍ବେଗ ପ୍ରକାଶ କରିଛନ୍ତି ତେବେ ଏହାର ନିୟନ୍ତ୍ରଣ ଲାଗି ବିଶ୍ୱସ୍ତରୀୟ ସହଯୋଗ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି ଏହି ଅବସରରେ ଶ୍ରୀ ଡୋଭାଲ୍ ପଦକ ବିଜେତାମାନଙ୍କୁ ଅଭିନନ୍ଦନ କଶାଇବା ସହ ତଦନ୍ତ କ୍ଷେତ୍ରରେ ଭବିଷ୍ୟତର ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବା ଦିଗରେ ନିଜର ପେସାଦାରୀ ଦକ୍ଷତା ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି